ଭିଡ଼ିଓ କନ୍ଫରେନ୍ସିଂ କରିଆରେ ଶ୍ରୀ ମୋଦୀ ଏହି କାର୍ଯ୍ୟକ୍ରମର ଆରମ୍ଭ କରିବେ ବୋଲି ଜଶାପଡ଼ିଛି

ଏହି ଟିକାକରଣ କାର୍ଯ୍ୟକ୍ରମରେ ପ୍ରଥମେ ଉଭୟ ସରକାରୀ ଏବଂ ଘରୋଇ କ୍ଷେତ୍ରରେ କାର୍ଯ୍ୟରତ ସ୍ୱାସ୍ଥ୍ୟକର୍ମୀଙ୍କୁ ଅଗ୍ରାଧିକାର ଦିଆଯାଉଛି ଏହି ଟିକାକରଣ କାର୍ଯ୍ୟକ୍ରମ କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଶ ମନ୍ତ୍ରାଳୟ ଦ୍ୱାରା ବିକଶିତ କୋ ୱିନ୍ ଡିଜିଟାଲ୍ ପ୍ଲାଟଫର୍ମ ମାଧ୍ୟମରେ ସଂଚାଳିତ ହେବ ଯାହାଫଳରେ ଟିକା ଯୋଗାଣ ହିତାଧିକାରୀ ଚୟନ ଏବଂ ଅନ୍ୟାନ୍ୟ ପରିଚାଳନାଗତ ତଥ୍ୟ ବିଷୟରେ ସ୍ୱଚନା ମିଳିପାରିବ

ଇତିମଧ୍ୟରେ ବେସାମରିକ ବିମାନ ଚଳାଚଳ ମନ୍ତାଳୟ ସହାୟତାରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ କୋଭିସିଲ୍ଡ୍ ଏବଂ କୋଭାକ୍ସିନ୍ ଟିକାର ଯଥେଷ୍ଟ ଡୋଜ୍ ପହଞ୍ଚାଯାଇ ସାରିଛି ରାଜ୍ୟଗ୍ରଡ଼ିକ ମଧ୍ୟରେ ସେମାନଙ୍କ ଟିକାକରଣ କେନ୍ଦ୍ରକୁ ଟିକା ପଠାଇସାରିଥିବା ସ୍ଟଚନା ମିଳିଛି

ଏଥିସହିତ କୃଷକମାନଙ୍କ ସମସ୍ୟାର ସମାଧାନ ଲାଗି ଏକ ବିଶେଷଜ୍ଞ କମିଟି ଗଠନ କରିଥିଲେ ସେହି କମିଟିରେ ଭାରତୀୟ କିଶାନ ସଂଘର ସଭାପତି ଭୂପିନ୍ଦର ସିଂହ ମାନ ସେତ୍କାରୀ ସଂଗଠନ ମହାରାଷ୍ଟ୍ରର ଅଧ୍ୟକ୍ଷ ଅନିଲ ଗନୱାତ ଅର୍ନ୍ତକାତୀୟ ଖାଦ୍ୟନୀତି ଗବେଷଣା ପ୍ରତିଷ୍ଠାନର ପ୍ରମୋଦ ଯୋଶୀ ଏବଂ କୃଷି ଅର୍ଥନୈତିଜ୍ଞ ଅଶୋକ ଗୁଲାଟିଙ୍କୁ ସଦସ୍ୟ ଭାବେ ରଖାଯାଇଥିଲା

ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ୱାରା ଉଭୟ ସଭାର ମିଳିତ ଅଧିବେଶନରେ ଅଭିଭାଷଣ ସହ ବଜେଟ୍ ଅଧିବେଶନ ଆରମ୍ଭ ହେବ ଫେବୃୟାରୀ ପହିଲାରେ କେନ୍ଦ୍ର ବଜେଟ୍ ଉପସ୍ଥାପନ କରାଯିବ

ପ୍ରେକ୍ ଆର୍ମି ସେନାଦିବସ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ସେନାର ବୀର ଯବାନ ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଟ୍ୱିଟ୍ କରିଛନ୍ତି ଯେ ଦେଶ ପାଇଁ ଯେଉଁମାନେ ନିଜ ଜୀବନକୁ ଉତ୍ଗ କରିଛନ୍ତି ସେଭଳି ବୀର ସୈନିକଙ୍କ ଦେଶ ସବ୍ରବେଳେ ମନେ ରଖିବ ସାହସୀ ଯବାନ ଏବଂ ସେମାନଙ୍କ ପରିବାରବର୍ଗ ନିକଟରେ ଭାରତ ସର୍ବଦା କୃତଜ୍ଞ ହୋଇ ରହିବ ବୋଲି ରାଷ୍ଟ୍ରପତି କହିଛନ୍ତି ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କ ପକ୍ଷରୁ ସେନାବାହିନୀକୁ ସମ୍ମାନ ପ୍ରଦର୍ଶନ କରି କହିଛନ୍ତି ସେମାନଙ୍କର ସାହସିକତାପୂର୍ଣ୍ଣ କାର୍ଯ୍ୟ ପାଇଁ ଦେଶ ଗର୍ବ ଅନୁଭବ କରୁଛି

ମନ୍ତ୍ରଣାଳୟ କହିଛି କୋଭିଡ୍ ନାଇଷ୍ଟିନ୍ ପ୍ରତିଷେଧକର ଦ୍ୱିତୀୟ ଡୋଜ୍ ନେବାର ଦୁଇ ସପ୍ତାହ ପରେ ଶରୀରରେ ପ୍ରତିରୋଧକ ଶକ୍ତି ବିକଶିତ ହୋଇଥାଏ ମନ୍ତ୍ରଣାଳୟ କହିଛି ପ୍ରତିଷେଧକ ନେବାକୁ ଇଚ୍ଛାଧୀନ ରଖାଯାଇଛି କିନ୍ତୁ କୋଭିଡ୍ ନାଇଷ୍ଟିନ୍ରୁ ନିଜକୁ ସୁରକ୍ଷିତ ରଖିବାପାଇଁ ସମସ୍ତଙ୍କୁ ସମ୍ପର୍ଶ୍ଣ ପ୍ରତିଷେଧକ ନେବାଲାଗି ମନ୍ତ୍ରଣାଳୟ ପରାମର୍ଶ ଦେଇଛି

କୋଭିଡ୍ ରିପବ୍ଲିକ୍ ଡେ କରୋନା ମହାମାରୀ ଯୋଗୁଁ ଚଳିତବର୍ଷ ସାଧାରଣତନ୍ତ୍ର ଦିବସରେ କୌଣସି ବିଦେଶ ରାଷ୍ଟ୍ରମୁଖ୍ୟ ଅତିଥି ହେବେ ନାହିଁ ବୋଲି କେନ୍ଦ୍ର ସରକାର କହିଛନ୍ତି ଗତକାଲି ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ ଏହା କହିଛନ୍ତି

ପିଏମ୍ ପ୍ରାରମ୍ଭ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 'ପ୍ରାରମ୍ଭ ଷ୍ଟାର୍ଟ ଅପ୍ ଇଣ୍ଡିଆ ଆନ୍ତର୍ଜାତିକ ଶିଖର ସମ୍ମିଳନୀ'ରେ ଆସନ୍ତାକାଲି ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଉଦ୍ବୋଧନ ଦେବେ ଏହି ଦୁଇଦିନିଆ ସମ୍ମିଳନୀ ଶିଳ୍ପ ଓ ଆଭ୍ୟନ୍ତରୀଣ ବାଣିଜ୍ୟ ବିକାଶ ବିଭାଗ ଏବଂ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟଦ୍ୱାରା ମିଳିତ ଭାବେ ଆୟୋଜନ କରାଯାଇଛି

ଦକ୍ଷତା ବିକାଶ ଓ ଔଦ୍ୟୋଗିକତା ମନ୍ତ୍ରୀ ଡକ୍ଟର ମହେନ୍ଦ୍ରନାଥ ପାଣ୍ଡେ ଏହି କାର୍ଯ୍ୟର ଶୁଭାରମ୍ଭ କରିବେ କୌଶଳ ବିକାଶ ମନ୍ତ୍ରାଳୟ ଦ୍ୱାରା ଆରମ୍ଭ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ କୋଭିଡ୍ ଏବଂ ନବଉନ୍ଦ୍ରେଷ ସଂପର୍କିତ କୌଶଳର ଶୁଭାରମ୍ଭ କରାଯିବ

ପୋଲିଓ୍ ଭାକ୍ସିନ୍ ବିଶ୍ୱର ସର୍ବବୃହତ୍ କୋଭିଡ୍ ନାଇଷ୍ଟିନ୍ ପ୍ରତିଷେଧକ ଟୀକାକରଣ କାର୍ଯ୍ୟକ୍ରମ ଆସନ୍ତାକାଲିଠାର୍ଚ ସମଗ୍ର ଦେଶରେ ଆରମ୍ଭ ହେବ ତେଣ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ସହ ପରାମର୍ଶ କରି ପୋଲିଓ ପ୍ରତିଷେଧକ ଦିବସକୁ ପୁନଃ ନିର୍ଦ୍ଧାରଣ କରିଛି

କ୍ରିକେଟ୍ ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ଆଜି ବ୍ରିସ୍ବେନ୍ରେ ଚଳିତ ସିଜିନ୍ର ଚତ୍ର୍ଥ ତଥା ଅନ୍ତିମ ଟେଷ୍ଟମ୍ୟାଚ୍ ଆରମ୍ଭ ହୋଇଛି